ୟୁପି ସିଏମ୍ ପ୍ରୋବ୍ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରମୁଖ ସଚିବ ଏସ୍ପି ଗୋଏଲ୍ଙ୍କ ବିରୁଦ୍ଧରେ ଆଶିଥିବା ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ ଗୁପ୍ତା ରାଜ୍ୟପାଳ ରାମ ନାଏକଙ୍କ ନିକଟରେ ପ୍ରମୁଖ ସଚିବ ଶ୍ରୀ ଗୋଏଲ୍ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଏବଂ ଏ ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ତେଣେ ଉତ୍ତରପ୍ରଦେଶ ରାଜ୍ୟ ବିଜେପି ଶାଖାର ଜଣେ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଆଧାରରେ ବ୍ୟବସାୟୀ ଶ୍ରୀ ଗୁପ୍ତାଙ୍କ ବିରୁଦ୍ଧରେ ଲକ୍ଷ୍ନୌ ପୁଲିସ୍ ମାମଲା ରୁଜୁ କରିଛି ଶ୍ରୀ ଗୁପ୍ତାଙ୍କୁ ଏବେ ଅଟକ ରଖାଯାଇ ଜେରା କରାଯାଉଥିବାର ଖବର ମିଳିଛି ପ୍ରଭୁ ପଲିସ୍ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ସରକାର ଖୁବ୍ଶୀଘ୍ର ନୂଆ ଶିଳ୍ପନୀତି ଘୋଷଣା କରିବେ

ଏହା କାର୍ଯ୍ୟକାରୀ ହେଲେ ଭାରତ ଚତୁର୍ଥ ଶିଳ୍ପ ବିପୁବ ପାଇଁ ପ୍ରସ୍ତୁତ ହୋଇଯିବ

ବୈଦେଶିକ ମୁଖପାତ୍ର ରବିଶ କୁମାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଶିଖର ବୈଠକରେ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉପସ୍ଥିତ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ସାଂଘାଇ ସହଯୋଗ ସଂଗଠନର ମୂଳ ଲକ୍ଷ୍ୟ ଶ୍ରୀ କୁମାର କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଂଯୋଗ ବୃଦ୍ଧି ଏବଂ ଏହି ଅଞ୍ଚଳରେ ଶାନ୍ତି ଓ ସ୍ତିରତା ସ୍ଥାପନ ଦିଗରେ ସହଯୋଗ ମଜଭୁତ କରିବା ପାଇଁ ଭାରତ ପ୍ରାଧାନ୍ୟ ଦେବ ଏସ୍ସି ସିବିଆଇ ପ୍ରୋବ୍ ପଶ୍ଚିମବଙ୍ଗରେ ସଂପ୍ରତି ଦୁଇଜଣ ବିଜେପି କର୍ମୀଙ୍କ ହତ୍ୟା ଘଟଣା ସଂକ୍ରାନ୍ତରେ ସିବିଆଇ ଦ୍ୱାରା ତଦନ୍ତ ପାଇଁ ଆଗତ ଏକ ଆବେଦନକୁ ସୁପ୍ରିମକୋର୍ଟ ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି ଜଷ୍ଟିସ୍ ଏକେ ଗୋଏଲ୍ ଏବଂ ଅଶୋକ ଭୂଷଣଙ୍କ ଅବସରକାଳୀନ ଖଣ୍ଡପୀଠ ଏହି ମାମଲାରେ କୋଲକାତା ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୌରବ ଭାଟିଆ କୋର୍ଟରେ କହିଥିଲେ ପୁରଲିଆ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରେ ବିଜେପି କର୍ମୀମାନଙ୍କୁ ହତ୍ୟା କରାଯାଇଥିବା ଏକ ଗୁରୁତର ଘଟଣା ବୋଲି ବିବେଚନା କରାଯିବା ଉଚିତ

ଗତକାଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିଞ୍୍ପପ୍ତିରେ କୁହାଯାଇଛି ସ୍ୱଚ୍ଚ ମିଆଦି ଜମାଗୁଡ଼ିକ ବ୍ୟାଙ୍କ୍ର ବାଲାନ୍ସିଟ୍ ଲାୟାବିଲିଟି ଭାବେ ବିବେଚନା କରାଯିବା ଉଚିତ

ରାଜନାଥ ଜାମ୍ମ ଜାମ୍ମୁ ଓ କାଶ୍ମୀରକୁ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସନ୍ଦିକଟ ଆର୍ଏସ୍ପୁରା ସେକ୍ଟର ପରିଦର୍ଶନ କରିବେ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ଏବଂ ପାକିସ୍ତାନ ପଟୁ ବାରମ୍ଭାର ଅସ୍ତ୍ରବିରତି ଲଂଘନ ଦୃଷ୍ଟିରୁ ସେଠାକାର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପାଇଁ ଶ୍ରୀ ସିଂ ସେଠାକୁ ଗସ୍ତ କରୁଛନ୍ତି ସୀମାନ୍ତରେ ଗୁଳିଗୋଳା ଚାଳନା ଯୋଗୁଁ ବାସଚ୍ୟୁତ ହେଉଥିବା ଲୋକମାନଙ୍କୁ ସେ ସାକ୍ଷାତ କରି ସେମାନଙ୍କର ଅବସ୍ଥା ବିଷୟ ପଚାରି ବୁଝିବେ

ଗତକାଲି ତ୍ରିପୁରା ସରକାରଙ୍କ ପକ୍ଷରୁ ରାଜଧାନୀ ଅଗରତାଲାଠାରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଯେ ତ୍ରିପୁରା ସମେତ ସମସ୍ତ ଉତ୍ତର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍ମାନଙ୍କୁ ସେ ପ୍ରଶଂସା କରିଥିଲେ ନାରୀ ସଶକ୍ତିକରଣ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏ କ୍ଷେତ୍ରରେ ତ୍ରିପୁରା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆଗରେ ରହିଛି

ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁଯାୟୀ ଫେସ୍ବୁକ୍ ବିଭିନ୍ନ ସଂସ୍ଥା ସହିତ ଗ୍ରାହକମାନଙ୍କର ଓ ସେମାନଙ୍କର ସମ୍ପର୍କୀୟମାନଙ୍କ ତଥ୍ୟ ଆଦାନ ପ୍ରଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି

ଭାରତ ପକ୍ଷର୍ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ନେତୂତ୍ୱ ନେଇଥିଲାବେଳେ ମିଆଁମାର ପକ୍ଷରୁ ସେ ଦେଶର ସ୍ଥାୟୀ ସଚିବ ୟୁ ମିଣ୍ଟ୍ ଥୁ ନେତୃତ୍ୱ ନେଇଥିଲେ ଆଲୋଚନାରେ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ବିଷୟରେ ଆମ୍ବଳଚଳ କଥାବାର୍ତ୍ତା ହୋଇଥିଲା ଉଚ୍ଚସ୍ତରୀୟ ଗସ୍ତ ନିରାପତ୍ତା ଓ ପ୍ରତିରକ୍ଷା ସଫପର୍କିତ ପ୍ରସଙ୍ଗ ସୀମା ଏବଂ ସୀମା ପରିଚାଳନା ବାଣିଜ୍ୟ ଉନ୍ନୟନ ସହଯୋଗ ସଂଯୋଗ ସାଂସ୍କୃତିକ ଏବଂ ଦୃତାବାସ ସଂକ୍ରାନ୍ତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି

ଫ୍ରେଞ୍ଚ ଓପନ୍ ରୋମାନିଆର ସିମୋନା ହାଲେପ୍ ଫ୍ରେଞ୍ଚ ଓପନ୍ ଟେନିସ୍ ମହିଳା ସିଙ୍ଗଲ୍ୱ ଟାଇଟେଲ୍ ପାଇଁ ଆଜି ସନ୍ଧ୍ୟାରେ ୟୁଏସ୍ଏ ଓପନ୍ ବିଜେତା ସ୍କୋଏନ୍ ଷ୍ଟିଫେନ୍ଙ୍କ୍ ଭେଟିବେ ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ୍ରେ ବିଶ୍ୱର ଆଠନମ୍ଭର ଖେଳାଳି ଡୋମିନିକ୍ ଥିଏମ୍ ଇଟାଲିର ମାର୍କୋ ସେସ୍ଚିନାଟୋଙ୍କୁ ଭେଟିବେ